ଅଟଳ ବିହାରୀ ବାଜପେୟୀଙ୍କ ସ୍ମରଣ କରି ଶ୍ରୀ ମୋଦି ଦେଶ ପାଇଁ ତାଙ୍କର ଅବଦାନକୁ ଉଲ୍ଲେଖ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଓବିସି କମିଶନ ଗଠନ ଏବଂ ଏହାକୁ ସାୟିଧାନିକ କ୍ଷମତା ପ୍ରଦାନ ପାଇଁ କରାଯାଇଥିବା ପ୍ରତିଶ୍ରତିକୁ ଦେଶ ଏଥର ପୂରଣ କରିପାରିଛି

ଆଜି ସମଗ୍ର ଦେଶରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହେଉଛି

ପିଏମ୍ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଏବଂ ଅନ୍ୟାନ୍ୟ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କୁ ପୁଣିଥରେ ଆଶ୍ୱାସନା ଦେଇ କହିଛନ୍ତି ସମଗ୍ର ଦେଶ ଏହିଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ସହିତ ଛିଡା ହୋଇଛି

ନିକଟରେ ସମାପ୍ତ ହୋଇଥିବା ପାର୍ଲାମେଣ୍ଟର ମୌସ୍ତମୀ ଅଧିବେଶନ ସଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି

ଶୀ ମୋଦି କହିଛନ୍ତି ଅନ୍ୟାନ୍ୟ ପଛୁଆବର୍ଗ କମିଶନ ଗଠନ କରିବା ପାଇଁ ଯେଉଁ ପ୍ରତିଶ୍ରତି ଥିଲା ଦେଶ ତାହାକୁ ପୂରଣ କରିବା ସହିତ ଏହାକୁ ସାୟିଧାନିକ କ୍ଷମତା ମଧ୍ୟ ପ୍ରଦାନ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି କୌଣସି ସଭ୍ୟ ସମାଜ ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବରଦାସ୍ତ କରିପାରିବ ନାହିଁ ସେ କହିଛନ୍ତି ପାର୍ଲାମେଣ୍ଟ ଅପରାଧ ଆଇନ୍ର ସଂଶୋଧନ ବିଲ୍ ଦ୍ୱାରା ଏଥିପାଇଁ କଠୋର ଦଣ୍ଡବ୍ୟବସ୍ଥା କରିଛି

ପ୍ରଧାନମନ୍ତ୍ରୀ ମୁସଲମାନ ମହିଳାମାନଙ୍କୁ ଆଶ୍ୱସ୍ତ କରି କହିଛନ୍ତି ସେମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ସମଗ୍ର ଦେଶ ତାଙ୍କ ପଛରେ ଛିଡା ହୋଇଛି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ସ୍କରଣ କରି ଶ୍ରୀ ମୋଦି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଜଣେ ଗ୍ରେଷ୍ଠ ପାର୍ଲାମେଣ୍ଟ ସଦସ୍ୟ ସମ୍ପେଦନଶୀଳ ଲେଖକ ଶ୍ରେଷ୍ଠ ବକ୍ତା ଏବଂ ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ସ୍କରଣୀୟ ହୋଇ ରହିବେ ଭାରତକୁ ଏକ ରାଜନୈତିକ ସଂସ୍କୃତି ଭେଟିଦେବାର ଶ୍ରେୟ ଅଟଳଜୀଙ୍କୁ ଦେବା ସହିତ ଶ୍ରୀ ମୋଦି କହିଛନ୍ତି ଦେଶର ରାଜନୈତିକ ସଂସ୍କୃତିର ପରିବର୍ତ୍ତନ ଆଣିବା ଏବଂ ଏହାକୁ ଏକ ସଂଗଠିତ ବ୍ୟବସ୍ଥାରେ ସାମିଲ କରାଇ ଭାରତପାଇଁ ଲାଭଦାୟୀ ଭାବେ ପ୍ରମାଣିତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କାକର୍ତ୍ତାଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଯେଉଁ ଖେଳାଳିମାନେ ଦେଶ ପାଇଁ ପଦକ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ଏସବୁ କେବଳ ପଦକ ନୁହେଁ ବରଂ ଭାରତୀୟ ଖେଳାଳି ମାନଙ୍କର ନଭଶ୍କୁମ୍ବୀ ଆତ୍ମବିଶ୍ୱାସର ପ୍ରତୀକ ଦେଶ ପାଇଁ ପଦକ ବିଜେତାଙ୍କ ମଧ୍ୟରେ ଅଧିକାଂଶ ବାଳିକା ହୋଇଥିବା ଏକ ସକାରାତ୍ମକ ସଂକେତ ବୋଲି ଶ୍ରୀ ମୋଦି କହିଛନ୍ତି ଆସନ୍ତା ବୃଧବାର ଦିନ ପାଳିତ ହେବାକୁ ଥିବା ଜାତୀୟ କ୍ୱୀଡ଼ା ଦିବସ ଅବସରରେ ଶ୍ରୀ ମୋଦି ଖେଳାଳି ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ସେ ମଧ୍ୟ ହକିର କିମ୍ବଦନ୍ତୀ ଖେଳାଳି ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ସଂସ୍କୃତ ଦିବସ ଅବସରରେ ଶ୍ରୀ ମୋଦି ଦେଶର ଗୌରବମୟ ଐତିହ୍ୟକୁ ସ୍ତରକ୍ଷିତ ଏବଂ ସଂରକ୍ଷିତ ରଖିବା ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଯାହା ଏସବୁକୁ ସର୍ବସାଧାରଣରେ ପହଞ୍ଚିବା ପାଇଁ ସହାୟକ ହେବ ସେହିସବୁ ପଦକ୍ଷେପକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି

ରକ୍ଷାବନ୍ଧନ ଅବସରରେ ଶ୍ରୀ ମୋଦି ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଅଭିଯୋଗ ଫର୍ଦ୍ଦରେ ଯଥେଷ୍ଟ ତଥ୍ୟ ପ୍ରମାଣ ଅଭିଯୁକ୍ତମାନଙ୍କ ବିରୋଧରେ ଉପସ୍ଥାପନ କରାଯାଇଥିବା ଇଡିର ସ୍ୱତନ୍ତ୍ର ଓକିଲ ଅତୁଲ ତ୍ରିପାଠୀ କହିଛନ୍ତି

ଜନୈକ ପ୍ରତିରକ୍ଷା ମୁଖପାତ୍ କହିଛନ୍ତି ଯେ ଏହି ଚାରି ସନ୍ତାସବାଦୀ ନିୟନ୍ତ୍ରଣରେଖା ପାର ହୋଇ ଖସି ଚାଲିଯିବାକୁ ଉଦ୍ୟମ କର୍ତ୍ଥିଲେ ପଥ ପ୍ରଦର୍ଶକ ସାଜିଥିବା ଅନ୍ୟ ତିନିଜଣ କ୍ୟାଡର ସନ୍ତାସବାଦୀଙ୍କ ଦ୍ୱାରା ସେହି ଚାରିଜଣ ଖସି ପଳାଇବା ଉଦ୍ୟମ କରୁଥିବାନେଇ ସ୍ବଚନା ମିଳିବା ପରେ ପୁଲିସ ଏବଂ ସେନାର ମିଳିତ ଚଢ଼ଉ ବଳରେ ସେମାନେ ଧରା ପଡିଛନ୍ତି ଅଳ୍ପ କିଛି ସମୟ ଉଭୟ ପକ୍ଷ ମଧ୍ୟରେ ଗ୍ରଳିଚାଳନା ପରେ ସେହି ଚାରିଜଣ ଆତ୍ମ ସମର୍ପଣ କରିଥିଲେ ତେବେ ଅନ୍ୟ ତିନିକଣ ଖସିଯିବାକୁ ସକ୍ଷମ ହୋଇଛନ୍ତି

ହିନ୍ଦୁ ପଞ୍ଜିକା ଅନୁସାରେ ଶ୍ରାବଣ ମାସର ଶେଷ ଦିନରେ ଏହି ପର୍ବ ପାଳନ କରାଯାଇଥାଏ ଆଜିର ଦିନରେ ଭଉଣୀମାନେ ଭାଇମାନଙ୍କ ହାତରେ ରଙ୍ଗବେରଙ୍ଗର ରାକ୍ଷୀ ବାନ୍ଧି ସେମାନଙ୍କ ଦୀର୍ଘଜୀବନ କାମନା କରିଥାନ୍ତି

ଫୱାଦ ମୀର୍ଜା ଜିତେନ୍ଦ୍ର ସିଂ ଆଶିଷ ମଲ୍ଲିକ ଏବଂ ରାକେଶ କୁମାରଙ୍କୁ ନେଇ ଗଠିତ ଭାରତୀୟ ଟିମ୍ ଦଳଗତ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବାବେଳେ ଫୱାଦ ମୀର୍ଜା ବ୍ୟକ୍ତିଗତ ଶୃଙ୍ଖଳାରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟପଦକ ପାଇଛନ୍ତି

ଇତିମଧ୍ୟରେ ଧାବିକା ହୀମା ଦାସଙ୍କ ସମେତ ଅନେକ ଭାରତୀୟ ଦୌଡ଼କୁଦ ପ୍ରତିଯୋଗୀ ଆଜି ସ୍ୱର୍ଷପଦକ ପାଇଁ ସେମାନଙ୍କର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ

ସେହିପରି ପୁରୁଷ ଲଙ୍ଗଜମ୍ପ ସ୍ୱର୍ଷପଦକ ପାଇଁ ଶ୍ରୀ ଶଙ୍କର ପ୍ରତିଯୋଗିତା କରିବେ

ବନ୍ଧୁକ ଚାଳନାରେ ଗାନେମତ ଶେଖନ ଏବଂ ରଶ୍ମି ରାଠୋର ମହିଳା ସ୍କିଟ୍ ଫାଇନାଲରେ ପ୍ରବେଶ କରିପାରିନାହାନ୍ତି

ସିରାଜ ଶେଖ୍ ଏବଂ ଅଙ୍ଗଦବୀର ସିଂହ ବାଜୱା ଏବେ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳୁଛନ୍ତି

ପୁରୁଷ ଦଳର ମ୍ୟାଚ୍ କିଛିସମୟ ପରେ କତାର ସହିତ ଖେଳାଯିବ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଏବଂ ସାଇନା ନେହୱାଲ ଆଜି ସେମାନଙ୍କର କ୍ୱାର୍ଟରଫାଇନାଲ ମ୍ୟାଚ୍ ଖେଳିବେ